କ୍ୟାବିନେଟ୍ ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟ୍ର ଏକ ବୈଠକ ଅନୁଷ୍ଠିତ ହୋଇଛି କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ର ଏମ୍ଏସ୍ଏମ୍ଇ କୃଷକ ଓ ବୁଲା ବିକାଳିମାନଙ୍କୁ ସହାୟତା କରିବା ଲକ୍ଷ୍ୟରେ କିଛି ଏତିହାସିକ ନିଷ୍ପତିକୁ କ୍ୟାବିନେଟ୍ ଅନୁମୋଦନ କରିଛି ନ୍ନଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି କ୍ୟାବିନେଟ୍ ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ସଂଜ୍ଞାରେ ପରିବର୍ତନ କରିଛି ଯାହାଦ୍ୱାରା ଏହି ଶିଳ୍ପଗୁଡ଼ିକ ଶ୍ରେଣୀରେ ଆହୁରି ଅନେକ ଛୋଟ ଶିଳ୍ପ ସ୍ଥାନ ପାଇପାରିବ

ଏହିଭଳି ଉଦ୍ୟୋଗଗୁଡ଼ିକର ମୋଟ୍ ରପ୍ତାନୀକୁ ସେଗୁଡ଼ିକର ମୋଟ୍ କାରବାର ମଧ୍ୟରେ ହିସାବ କରାଯିବ ନାହିଁ

କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି କୃଷିରଣ ପୈଠ କରିବାପାଇଁ କୃଷକମାନଙ୍କୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ଅଧିକ ସମୟ ଦିଆଯାଇଛି

ବୁଲାବିକାଳିମାନଙ୍କୁ ଅଞ୍ଚ ସୁଧ ହାରରେ ସ୍ୱତନ୍ତ୍ର କ୍ଷୁଦ୍ର ରଣ ପ୍ରଦାନ କରିବାପାଇଁ ଏହି ଯୋଜନା ଉଦ୍ଦିଷ୍ଟ କୋଭିଡ୍ ନାଇଂଟିନ୍ କଟକଶା ଲାଗୁ ହେବାଯୋଗୁଁ ବୁଲାବିକାଳିମାନେ ସେମାନଙ୍କର ଜୀବିକା ନିର୍ବାହନର ପନ୍ଥା ହରାଇଥିବାରୁ ସେମାନଙ୍କୁ ପୁନର୍ବାର ସେମାନଙ୍କର ବ୍ୟବସାୟ ଆରମ୍ଭ କରିବାରେ ସାହାଯ୍ୟ କରିବା ହେଉଛି ଏହି ଯୋଜନାର ମୂଳଲକ୍ଷ୍ୟ ଗୃହ ନିର୍ମାଣ ଓ ସହରାଂଚଳ ବ୍ୟାପାର ମନ୍ତ୍ରୀ ଏହି ଯୋଜନାର ଶୁଭାରୟ କରିଛନ୍ତି ଗତ ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୋଜନା ବିଷୟରେ ଘୋଷଣା କରିଥିଲେ ବ୍ଲାବିକାଳିମାନେ ଲୋକମାନଙ୍କ ଦ୍ୱାରଦେଶରେ ଶସ୍ତା ମୂଲ୍ୟରେ ଜିନିଷପତ୍ର ପହଂଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥା'ନ୍ତି

ପ୍ରଥମ ଥରପାଇଁ ସହରାଂଚଳ କ୍ରୀବିକା ନିର୍ବାହନ କାର୍ଯ୍ୟକ୍ରମ ଅଧୀନରେ ସହରତଳି ଅଂଚଳ ଓ ଗ୍ରାମାଂଚଳରେ ବୁଲାବିକାଳିମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି

ଏହାକୁ ସେମାନେ ମାସିକିଆ କିସ୍ତିରେ ବର୍ଷେ ଭିତରେ ଶୁଝିବେ

ସିଧାସଳଖ ରିହାତି ହସ୍ତାନ୍ତର ଯୋଜନାରେ ଏହା ସେମାନଙ୍କର ଜମାଖାତାରେ ପହଂଚାଇ ଦିଆଯିବ

ଏହି ଯୋଜନାର କାର୍ଯ୍ୟକାରିତାରେ ସହରାଂଚଳ ସ୍ୱାୟତ ସଂସ୍ଥାଗୁଡ଼ିକ ମୁଖ୍ୟ ଭୂମିକା ଗ୍ରହଣ କରିବେ ଏହି ଯୋଜନା ଅଧୀନରେ ସିଡ୍କୁଲ୍ଡ୍ କମର୍ସିଆଲ୍ ବ୍ୟାଙ୍କ୍ ଆଂଚଳିକ ଗ୍ରାମୀଣ ବ୍ୟାଙ୍କ୍ କ୍ଷୁଦ୍ର ଆର୍ଥକ ବ୍ୟାଙ୍କ୍ ସମବାୟ ବ୍ୟାଙ୍କ୍ ଅଶବ୍ୟାଙ୍କିଙ୍ଗ୍ ଆର୍ଥିକ କମ୍ପାନୀ କ୍ଷୁଦ୍ର ଆର୍ଥକ ଅନ୍ରଷ୍ଠାନ ଓ ସ୍ୱୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କ୍ ମାନେ ଋଣ ଦେଇପାରିବେ ଏହି ଯୋଜନାର ସ୍ୱଚ୍ଚତାର ସହ ଦ୍ରତ କାର୍ଯ୍ୟକାରିତାପାଇଁ ଓ୍ବେଭ୍ ପୋର୍ଟାଲ୍ ସହ ଏକ ଡିଜିଟାଲ୍ ମଂଚ ଓ ମୋବାଇଲ୍ ଆପ୍ର ବିକାଶ କରାଯାଉଛି ଏହି ଆର୍ଥକ ସହାୟତା ବ୍ୟବସ୍ଥାରେ ବୁଲାବିକାଳିମାନଙ୍କୁ ସାହାଯ୍ୟ କରିବାପାଇଁ ଆଇଟି କ୍ଷେତ୍ର ମଧ୍ୟ ସହାୟତା କରିବ

ଏହି ଋଣ ସେହି ଉଦ୍ୟୋଗଗ୍ରଡିକ୍ ସେମାନଙ୍କର କର୍ମଚାରୀମାନଙ୍କ ବେତନ ଦେବା ଘରଭଡ଼ା ଦେବା ଓ ସାମଗ୍ରୀ ମହଜୁଦ୍ କରିବାରେ ସାହାଯ୍ୟ କରିବ

ଏହି ନିୟମାବଳୀ ଅନୁସାରେ ବିମାନର ମଝି ସିଟ୍ଗୁଡ଼ିକୁ ଖାଲି ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶର ପାଳନ କରିବାକୁ ଯାଇ ଡିକିସିଏ କହିଛି ବିମାନଗୁଡ଼ିକରେ ଯାତ୍ରୀମାନଙ୍କୁ ଏଭଳି ଭାବେ ସିଟ୍ ବଂଟନ କରାଯିବା ଉଚିତ ଯେପରି ଦୁଇଟି ସିଟ୍ ମଧ୍ୟରେ ଥିବା ସିଟ୍ଟି ଖାଲି ରହୁଥିବ ଡିଜିସିଏ କହିଛି ଯେଉଁ ବିମାନଗୁଡ଼ିକରେ ଅଧିକ ସଂଖ୍ୟକ ଯାତ୍ରୀ ଟିକେଟ୍ କରିସାରିଛନ୍ତି ସେହି ବିମାନଗୁଡ଼ିକରେ ଯାତ୍ରୀମାନଙ୍କୁ ଗାଉନ୍ ଯୋଗାଇ ଦିଆଯିବ

ମଧ୍ୟାହୁ ସମୟରେ ଢ଼ାକାର୍ଚ ଏୟାର ଇଣ୍ଡିଆର ଏକ ବିମାନ କୋଲକାତା ଅଭିମ୍ବଖେ ଯାତ୍ରା କରିଥିଲା ଏଥରକ୍ ମିଶାଇ ତୃତୀୟଥର ପାଇଁ ଡ଼ାକାର୍ ବିମାନଯୋଗେ କୋଲକାତାକୁ ଲୋକମାନଙ୍କୁ ଅଣାଯାଇଛି

ବାଂଲାଦେଶରେ ଭାରତର ହାଇକମିସନର ରିବା ଗାଙ୍ଗୁଲି ଦାସ ଅଖୌରା ସୀମାନ୍ତ ଘାଟୀଠାରେ ଭାରତୀୟମାନଙ୍କୁ ବିଦାୟ ସମ୍ଭର୍ଦ୍ଧନା ଜଣାଇଥିଲେ

ତେବେ ଡିସ୍ପେନ୍ସର ପମ୍ପ୍ ଲଗାଯାଇଥିବା ବୋତଲରେ ଥିବା ସାନିଟାଇଜର୍ଗୁଡ଼ିକର ରପ୍ତାନୀକୁ ନିଷେଧ କରାଯାଇଛି ବାଣିଜ୍ୟ ମନ୍ତ୍ରଣାଳୟ କହିଛି ଅନ୍ୟ କଂଟେନର୍ରେ ଆଲ୍କୋହଲ୍ଭିତିକ ହ୍ୟାଣ୍ଡ୍ ସାନିଟାଇଜର୍ଗ୍ରଡ଼ିକର ରପ୍ତାନୀ କରାଯାଇପାରିବ ସରକାର ଗତମାସରେ ସମସ୍ତ ପ୍ରକାରର ଆଲ୍କୋହଲ୍ଭିତିକ ହ୍ୟାଣ୍ଡ୍ ସାନିଟାଇଜର୍ ରପ୍ତାନୀକୁ ନିଷେଧ କରିଥିଲେ ସେତେବେଳେ ଦେଶରେ ଆଲ୍କୋହଲ୍ଭିତିକ ହ୍ୟାଣ୍ଡ୍ ସାନିଟାଇଜର୍ ପ୍ରତି ଚାହିଦା ଅଧିକ ଥିଲା ଓ ସେତିକି ଚାହିଦାର ପୂରଣ ପାଇଁ ପର୍ଯ୍ୟାପ୍ତ ସାନିଟାଇଜର୍ ଉତ୍ପାଦିତ ହୋଇ ନ ଥିଲା ଦେଶରେ ପର୍ଯ୍ୟାପ୍ତ ପରିମାଣର ହ୍ୟାଣ୍ଡ୍ ସାନିଟାଇଜର୍ ଉତ୍ପାଦନ ହେବା ପରେ ଏବେ ଏହାର ରପ୍ତାନୀ ପାଇଁ ଅନୁମତି ପ୍ରଦାନ କରାଯାଇଛି

ସେଗୁଡ଼ିକ ଆନ୍ଧ୍ରପ୍ରଦେଶ ଝାଡ଼ଖଣ୍ଡ ଗୁଜୁରାଟ୍ ମଧ୍ୟପ୍ରଦେଶ ମଣିପୁର ମେଘାଳୟ ଓ ରାଜସ୍ଥାନରେ ଅବସ୍ଥିତ ମନ୍ସୁନ୍ କୃଷକମାନଙ୍କପାଇଁ ଏକ ଖୁସି ଖବରସ୍ୱର୍ପ ଚଳିତ ବର୍ଷ ଦେଶରେ ସ୍ୱାଭାବିକ ବର୍ଷା ହେବାର ଅନୁମାନ କରାଯାଉଛି ଦକ୍ଷିଣ ପଣ୍ଟିମ ମୌସ୍ୱମୀ ବାୟୁ ସଂକ୍ରାନ୍ତୀୟ ଦ୍ୱିତୀୟ ପର୍ଯ୍ୟାୟ ଦୀର୍ଘ ମିଆଦୀ ପୂର୍ବାନୁମାନରେ ଭୂ ବିଜ୍ଞାନ ସଚିବ ଡକ୍କର ଏମ୍ ରାଜୀବନ୍ କହିଛନ୍ତି ଦେଶରେ ଭଲ ବର୍ଷା ହେବାପାଇଁ ପାଗ ଅନୁକୂଳ ରହିଛି

ସେ କହିଛନ୍ତି ଦେଶର ସବୁ ଅଂଚଳରେ ମୌସୁମୀ ବର୍ଷା ଭଲ ରହିବାର ମଧ୍ୟ ଆଶା କରାଯାଉଛି

ଜୁଲାଇ ମାସରେ ଭଲ ବର୍ଷା ହେବାର ମଧ୍ୟ ସେ କହିଛନ୍ତି କିନ୍ତୁ ଅଗଷ୍ଟ ମାସରେ ଯଦିଓ ଭଲ ବର୍ଷା ହେବାର ଆଶା କରାଯାଉଛି ତେବେ ଏହା ସ୍ୱାଭାବିକଠାରୁ କମ୍ ରହିପାରେ